ଭୁବନେଶ୍ୱରରେ ସିଇଓ ସ୍ରଶୀଲ କୁମାର ଲୋହାନିଙ୍କ ଅଧ୍ଧକ୍ଷତରେ ଗତକାଲି ଏକ ସର୍ବଦଳୀୟ ବୈଠକ ଅନୁଷ୍ଷିତ ହୋଇଯାଇଛି

ଏଥିନିମନ୍ତେ ସେହିସବୁ ସ୍ଥାନରେ ମଧ୍ଧ ଭୋଟରମାନଙ୍ଙ ସୁବିଧା ନିମନ୍ତେ ଅତିରିକ୍ତ ବୃଥ୍ମାନ ଖୋଲାଯାଇଛି ଭୋଟ ଗ୍ରହଣ ପୂର୍ବର୍ ସମସ୍ତ ବୃଥକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ବିଶୋଧ କରାଯିବାର ବ୍ୟବସ୍ରୁ

ସର୍ବସାଧାରଣଙ୍କ ଲାଗି ଉଦ୍ଦିଷ୍ ଧାର୍ମିକ ସ୍ଚଳ ଉପାସନା ପୀଠ ମଧ୍ଧ ବନ୍ଦ ରହିବ ଏଥିସହ ସ୍କୁଲ କଲେଜ ବିଶ୍ୱବିଦ୍ୟାଳୟ ଓ ଅନ୍ୟାନ୍ୟ ଶିକ୍ଷାନୁଷାନ ଗଙ୍ଗନବାଡ଼ି କେନ୍ଦ ଇତ୍ୟାଦି ବନ୍ଦ ରହିବ